ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଞ୍ଜପ୍ତି କାରି ହୋଇଛି

ଏହି ମାମଲାର ଚାରି ଜଣ ଯାକ ଦୋଷୀ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା ଜଷ୍ଟିସ୍ ଏନ୍ଭି ରମନାଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ସେମାନଙ୍କ ଆବେଦନର କୌଣସି ଯଥାର୍ଥତା ନାହିଁ ବୋଲି ଦର୍ଶାଇ ସେଗୁଡ଼ିକୁ ଖାରଜ କରିଛନ୍ତି ସେହି ଦୋଷୀ ବ୍ୟକ୍ତି ଦୁଇ ଜଣଙ୍କ ମଧ୍ୟରେ ବିନୟ ଶର୍ମା ଓ ମୁକେଶ କୁମାର ଥିଲେ ଏକ ରୁଦ୍ଧଦ୍ୱାର ଶ୍ରଣାଣିରେ କୋର୍ଟ ଏହି ରାୟ ଦେଇଛନ୍ତି

ମୃତ୍ୟୁ ଦଶ୍ଡାଦେଶ ପାଉଥିବା ଦୋଷୀ ବ୍ୟକ୍ତିମାନଙ୍କ ପାଇଁ ଏହି ଶ୍ରେଣୀର କ୍ଷମା ଆବେଦନ ଏକମାତ୍ର ଶେଷ ତଥା ଚୂଡ଼ାନ୍ତ ନ୍ୟାୟିକ ସହାୟତା ଭାବେ ବିବେଚନା କରାଯାଇ ଆସ୍ରଛି ଏହି ଆବେଦନ ଖାରଜ ହୋଇଯିବା ସହ ସେମାନଙ୍କୁ ଫାଶି ଦିଆଯିବା ନିଶ୍ଚିତ ହୋଇଯାଇଛି

ଅନ୍ୟ ଦୂଇ ଜଣ ଦୋଷୀ ବ୍ୟକ୍ତି ଅକ୍ଷୟ କ୍ରମାର ସିଂହ ଓ ପବନ ଗ୍ରପ୍ତା କ୍ଷମା ଆବେଦନ ଦାଏର କରିନଥିଲେ ପଞ୍ଚମ ଦୋଷୀ ବ୍ୟକ୍ତି ରାମ ସିଂହ ଆତ୍କହତ୍ୟା କରିଥିଲା ଓ ଆଉ ଜଣେ ଦୋଷୀ ବ୍ୟକ୍ତି ବାଳ ଅପରାଧୀ ଭାବେ ତିନି ବର୍ଷ ବାଳ ଅପରାଧ ସୁଧାର କେନ୍ଦ୍ରରେ ରହିବା ପରେ ଖଲାସ ହୋଇଥିଲା

ଦିଲ୍ଲୀ ଏସ୍ସି ଜେଏନ୍ୟୁ ଦିଲ୍ଲୀ ହାଇକୋର୍ଟ ଜେଏନ୍ୟୁ ହିଂସା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଲ୍ଲୀ ପୁଲିସ୍କୁ ହସ୍ତାନ୍ତର କରିବାକୁ ହ୍ୱାଟସ୍ଆପ୍ ଓ ଗୁଗୁଲକୁ ନିର୍ଦ୍ଦେଶ ଦେଇଛନ୍ତି ଏହାଛଡ଼ା ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସଂରକ୍ଷିତ କରି ରଖିବା ପାଇଁ ମଧ୍ୟ ହାଇକୋର୍ଟ ସେହି ଦୁଇ ସଂସ୍ଥାକୁ କହିଛନ୍ତି ଗତ ପାଞ୍ଚ ତାରିଖର ହିଂସାକାଣ୍ଡରେ ଲିପ୍ତ ଥିବା ଦୁଇ ହ୍ୱାଟସ୍ଆପ୍ ଗ୍ରୁପ୍ର ସଦସ୍ୟମାନଙ୍କର ଫୋନ୍କୁ ଯେତେ ଶୀଘ୍ର ସମ୍ଭବ କବତ କରିବା ପାଇଁ କୋର୍ଟ୍ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ବ୍ରଜେସ ସେଠୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ହିଂସାକାଣ୍ଡ ସମ୍ଭନ୍ଧୀୟ ସମସ୍ତ ସିସି ଟିଭି ଫୁଟେଜ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ପୁଲିସ୍ କମିଶନର ଓ ଦିଲ୍ଲୀ ସରକାରଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦେବା ଲାଗି ଲୋଡ଼ି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ତିନି ଜଣ ପ୍ରଫେସରଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଗତ ପାଞ୍ଚ ତାରିଖରେ କିଛି ମୁଖାପିନ୍ଧା ଲୋକ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରି ଛାତ୍ରଛାତ୍ରୀ ଓ ହଷ୍ଟେଲ୍ରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ଆକ୍ରମଣ କରିଥିଲେ ବସନ୍ତକୁଞ୍ଜ ଥାନାରେ ଏ ସଂକ୍ରାନ୍ତରେ ତିନୋଟି ଏଫ୍ଆଇଆର୍ ରୁଜୁ କରାଯାଇଛି ଦିଲ୍ଲୀ ଇଲେକ୍ସନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି ଏହି ବିଞ୍କପ୍ତି କାରି ହେବା ସହ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ରାଇସିନା ଡାଇଲଗ ଭୂ ରାଜନୈତିକ ଓ ଭୂ ଅର୍ଥନୈତିକ ସଂକ୍ରାନ୍ତ ଭାରତର ପ୍ରମ୍ରଖ ଆନ୍ତର୍ଜାତିକ ସମ୍ମିଳନୀ ରାଇସିନା କଥାବାର୍ତ୍ତା ଏବେ ନ୍ତଆଦିଲ୍ଲୀରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେବେ

ଏହି ସମ୍ମାନଜନକ କାର୍ଯ୍ୟକ୍ରମ ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଅନୁଷ୍ଠିତ ହେଉଛି ଓ ବୈଦେଶିକ ମନ୍ତ୍ରଣାଳୟ ଏବଂ ଅବକର୍ଭର ରିସର୍ଚ୍ଚ ଫାଉଶ୍ଡେସନ ଦ୍ୱାରା ମିଳିତ ଭାବେ ଏହାର ଆୟୋଜନ କରାଯାଇଛି

ଇରାନର ସରକାରୀ ସମ୍ବାଦ ସଂସ୍ଥା କହିଛି ଇରାନ୍ ବୈଦେଶିକ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀ ଯାତ୍ରା କରୁଛନ୍ତି ହେଲ୍ଥ ସେକ୍ରେଟେରୀ କ୍ୟାନସର ସ୍ତନ କର୍କଟ ରୋଗର ଆଗୁଆ ନିରୂପଣ ପାଇଁ ମହିଳାମାନଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ସଚେତନତା ସ୍ଚୁଷ୍ଟି ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦନ ଗୁରୁତ୍ୱାରୋପ କରିଛନ୍ତି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସରକାର କର୍କଟ ରୋଗର ଚିହ୍ନଟ ଓ ଶସ୍ତାରେ ଚିକିତ୍ସା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି

ଶ୍ରୀମତୀ ସୁଦନ କହିଛନ୍ତି ସ୍ତନ କର୍କଟ ରୋଗର ସମ୍ପର୍ଣ୍ଣ ରୂପେ ଚିକିତ୍ସା କରାଯାଇ ପାରିବ ଓ କୌଣସି ମହିଳା ସ୍ତନ କର୍କଟ ରୋଗରେ ପ୍ରାଣ ହରାଇବା ଉଚିତ୍ ନୁହେଁ

ଏ ସଂକ୍ରାନ୍ତରେ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶୱାନ କହିଛନ୍ତି ହଲ୍ମାର୍କିଂକୁ ବାଧ୍ୟତା ମୂଳକ କରାଯିବା ପାଇଁ ସରକାର ଆସନ୍ତାକାଲି ବିଜ୍ଞପ୍ତି ଜାରି କରିବେ

ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ହଲମାର୍କଥିବା ସୁନାଗହଣା ତିନୋଟି ଶ୍ରେଣୀର ସୁନାରେ ମିଳିବ

ଶ୍ରୀ ପାଶୱାନ କହିଛନ୍ତି ଏହି ନୂଆ ବ୍ୟବସ୍ଥା ଦ୍ୱାରା ସୁନାଗହଶା ଉତ୍ପାଦନ କ୍ଷେତ୍ରରେ ଜାଲିଆତି ଓ ଦୁର୍ନୀତିକୁ ଲୋପ କରାଯାଇ ପାରିବ ଓ ଗ୍ରାହକମାନେ ଉପଯୁକ୍ତ ମାନର ସ୍ତନାଗହଣା ପାଇପାରିବେ ଇରାନୀ ଆଡପସନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍କୃତି ଇରାନୀ କହିଛନ୍ତି ପୋଷ୍ୟ ସନ୍ତାନ ଗ୍ରହଣ ବର୍ତ୍ତମାନ ଆଉ ଘରକୁ ପିଲାମାନଙ୍କୁ ଆଶିବା ମଧ୍ୟରେ ସୀମିତ ହୋଇ ରହିନାହିଁ ଏଥିପାଇଁ ଏକ ନ୍ୟାୟିକ ପ୍ରକ୍ରିୟା ଗ୍ରହଣ କରିବାକୁ ପଡୁଛି ଏହି ନ୍ୟାୟିକ ବ୍ୟବସ୍ଥା ଅନୁସାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଉଥିବା ପିଲାଙ୍କର ସମସ୍ତ ସୁବିଧା ସୁଯୋଗ ଓ ଅଧିକାରକୁ ନିର୍ଣ୍ଣିତ କରାଯାଉଛି ଓ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ଲୋକମାନଙ୍କୁ ଏଥିପାଇଁ ଉତ୍ତରଦାୟି କରାଯିବାର ବ୍ୟବସ୍ଥା ରହିଛି କେନ୍ଦ୍ର ପୋଷ୍ୟ ସନ୍ତାନ ଗ୍ରହଣ ସମ୍ଭଳ କର୍ତ୍ତପକ୍ଷ ଦ୍ୱାରା ଆୟୋଜିତ କ୍କାତୀୟ ଆଲୋଚନାରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଏହି କର୍ତ୍ତୂପକ୍ଷ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ବୈଧାନିକ ସଂସ୍ଥା ସେ କହିଛନ୍ତି ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଅନେକ ଲୋକ ଅପେକ୍ଷାରତ ଅଛନ୍ତି ଦେଶରେ ଯେତିକି ସଂଖ୍ୟାରେ ଅନାଥ ଶିଶୁ ରହିଛନ୍ତି ତାହା ତୁଳନାରେ ପୋଷ୍ୟ ସନ୍ତାନ ଗ୍ରହଣ ସଂଖ୍ୟା ବହୁତ କମ୍ ରହିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ଉତ୍ତର କାଶ୍ମୀରର କୁପୁୱାଡା ଓ କେନ୍ଦ୍ରୀୟ କାଶ୍ମୀରର ଗନ୍ଦରବଲ ଜିଲ୍ଲାରେ ଏହି ତୁଷାର ସ୍କଳନ ହୋଇଛି ଉତ୍ତର କାଶ୍ମୀର ସ୍ଥିତ ନିୟନ୍ତ୍ରଣରେଖା ଅଞ୍ଚଳ ସମେତ ଜାମ୍ମୁ କାଶ୍ମୀରର ପାହାଡ଼ିଆ ଇଲାକାରେ ପ୍ରବଳ ତୁଷାରପାତ ଯୋଗୁଁ ଏହି ତୁଷାର ସ୍କଳନ ହୋଇଛି ନିରାପତ୍ତା ସୂତ୍ରରେ କୁହାଯାଇଛି କୁପୁୱାଡା କିଲ୍ଲାର ମଛଲି ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖାଠାରେ ଏକ ବଡ଼ ତୁଷାର ସ୍କଳନ ହୋଇ ଆଗୁଆ ଘାଟି ଉପରେ ମାଡ଼ ହୋଇଥିଲା ଏହା ମଧ୍ୟରେ ପୋତି ହୋଇଯାଇ ଚାରି ଜଣ ଯବାନ ପ୍ରାଣ ହରାଇଥିଲେ ଓ ବହୁ ଯବାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା ସେହି ସ୍ଥାନରେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି କୁପ୍ୱାଡା କିଲ୍ଲାର ନାଓଗାମ୍ ସେକୁରରେ ମଧ୍ୟ ଜଣେ ବିଏସ୍ଏଫ୍ ଯବାନଙ୍କର ପ୍ରାଣହାନୀ ଘଟିଛି

ତୁଷାର ଓ ତୁଷାର ସ୍କଳନ ଅଧ୍ୟୟନ ସଂସ୍ଥା ପକ୍ଷରୁ ଆସନ୍ତାକାଲି ପର୍ଯ୍ୟନ୍ତ ଲେହ ସମତେ ବିଭିନ୍ନ ସ୍ଥାନରେ ମୁଦୁ ତୁଷାର ସ୍ଖଳନର ସତର୍କତା ଜାରି କରାଯାଇଛି

ପିଆଜ ଓ ଆଳୁ ଭଳି ପନିପାରିବାର ଅତ୍ୟଧିକ ଦାମ ବୃଦ୍ଧି ପାଇବାରୁ ପାଇକାରୀ ମୁଦ୍ରାଞ୍ଜିତିରେ ଏଭଳି ବୃଦ୍ଧି ଘଟିଛି